ପିଏମ୍ ରାଜ୍ୟସଭା ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଆଜି ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କର ଭୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଦେବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ରାଜ୍ୟସଭା ବିରୋଧୀଦଳ ନେତା ଗ୍ରଲାମ ନବୀ ଆକାଦଙ୍କର ପ୍ରଶଂସାରେ ସେ ଶତମ୍ରଖ ହୋଇପଡ଼ିଥିଲେ ଅବସର ନେଉଥିବା ଶ୍ରୀ ଆଜାଦଙ୍କ ପ୍ରତି କୂତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଆକାଦ ସର୍ବଦା ଦେଶର ସମୃଦ୍ଧିକୁ ଅଗ୍ରାଧିକାର ଦେଇ ଆସିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବିରୋଧୀଦଳ ନେତା ଭାବେ ଜଣେ ବ୍ୟକ୍ତି ଦଳୀୟ ରାଜନୀତି କରିବା ସହଜ କାର୍ଯ୍ୟ କିନ୍ତୁ ଶ୍ରୀଆଜାଦ ଏହାଠୁ ଊର୍ଦ୍ଧ୍ୱକୁ ଉଠି କାର୍ଯ୍ୟ କରିଛନ୍ତି କୋବଡ୍ ସଂକ୍ରମଣ ସମୟରେ ଏହାର ମୁକାବିଲା ପାଇଁ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ଶ୍ରୀ ଆଜାଦ ପ୍ରସ୍ତାବ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ସିପି ନେତା ଶରଦ ପାୱାର କହିଛନ୍ତି ଗୁଲାମ ନବୀ ଆଜାଦ ନିଷ୍ଠାପରତା ଓ ସଚ୍ଚୋଟତାର ସହ ଦେଶସେବାରେ ନିଜକୁ ନିୟୋକ୍ରିତ କରିଆସିଛନ୍ତି

ସେମାନେ ହେଲେ ମୀର ମହମ୍ମଦ ଫୟାଜ ଶାମ୍ଶେର୍ ସିଂ ଗୁଲାମ ନବୀ ଆଜ୍ଜାଦ ଓ ନକୀର ଅହମ୍ମଦ ଲୱେ

ଏଥିରେ ବିଭିନ୍ନ ଦେଶର ସରକାର ଉଦ୍ୟେଗପତି ଶିକ୍ଷାବିତ୍ ଜଳବାୟୁ ବିଜ୍ଞାନୀ ଯୁବା ଓ ସମାଜସେବୀ ଅଂଶଗ୍ରହଣ କରିବେ ଚଳିତବର୍ଷର ଶୀର୍ଷକ 'ଆମର ସାଧାରଣ ଭବିଷ୍ୟତର ପୁନଃ ସଂଜ୍ଞା ନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ' ରହିଛି ଶିଖର ବୈଠକ ସମୟରେ ଶକ୍ତି ଓ ଶିଳ୍ପ ପରିବର୍ତ୍ତନ ଉପଯୋଜନ ଓ ପ୍ରନର୍ହ୍ରାନପ୍ରକୃତି ଭିତ୍ତିକ ସମାଧାନ ଜଳବାୟ ପାଣ୍ଡି ସଂଗ୍ରହବର୍ଜ୍ୟବସ୍ତୁର ପୁର୍ନବ୍ୟବହାର ସ୍ୱଚ୍ଛ ସାଗର ଓ ବାୟୁ ପ୍ରଦୂଷଣ ଉପରେ ବିଶେଷ ଆଲୋଚନାମାନ ହେବ ପରିବେଶ ମନ୍ତ୍ରଣାଳୟ କହିଛି ଶିଖର ବୈଠକରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୂଆ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ମୁଖ୍ୟଭାଗିଦାର ରହିବେ ଗୟାନା ରାଷ୍ଟ୍ରପତି ଡକ୍କର ମହମ୍ମଦ ଇର୍ଫାନ ଅଲ୍ଲୀ ପପୁଆ ନିଉଗିନି ପ୍ରଧାନମନ୍ତ୍ରୀ କେମ୍ସ ମାରାପେ ମାଳଦୀପ ପିପୁଲ୍ସ ମଜଲିସ୍ ସିକର ମହମ୍ମଦ ନସିଦ୍ ଜାତିସଂଘ ଡେପୁଟି ସେକ୍ରେଟାରୀ ଜେନେରାଲ୍ ଅମୀନା ଜେ ମହଞ୍ମଦ ଏବଂ ଜଙ୍ଗଲ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ଅବସରରେ ଉପସ୍ଥିତ ରହିବେ

ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଯିବା ପାଇଁ ହେଉଥିବା ଦାବିକୁ ତାଙ୍କ ମନ୍ତ୍ରଣାଳୟ ପରୀକ୍ଷା ନିରୀକ୍ଷା କରିବ ରାଜ୍ୟସଭାରେ ସାଂସଦ ସସ୍କିତ ପାତ୍ରଙ୍କ ଦ୍ୱାରା ଉହ୍ଚାପନ କରାଯାଇଥିବା ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ପୁରୀ କହିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ପୁରୀ ନିକଟରେ ବିମାନ ବନ୍ଦର ପାଇଁ ଜମି ଚିହ୍ନଟ କରିସାରିଛନ୍ତି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହା ଉପରେ ଅଧ୍ୟୟନ କରିବାକୁ କୁହାଯାଇ ସାରିଥିବାର ମନ୍ତ୍ରୀ ଜଣାଇଛନ୍ତି ପିଏମ୍ ଏମ୍ଏସ୍ପି ଏପିଏମ୍ସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା କାରି ରହିବ ଓ ନୂଆ କୃଷି ଆଇନ୍ ଗୁଡ଼ିକ ଦ୍ୱାରା ଏପିଏମ୍ସି ମଣ୍ଡି ବ୍ୟବସ୍ଥାର କୌଣସି ଅସୁବିଧା ହେବ ନାହିଁ ସେ କହିଛନ୍ତି ଗରିବ ଲୋକମାନଙ୍କ ପାଇଁ ଶସ୍ତା ରେସନ୍ ଯୋଜନା ମଧ୍ୟ ଜାରି ରହିବ କ୍ଷୁଦ୍ର ଚାଷୀମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ଏକ ସମ୍ମିଳୀତ ଆଭିମୁଖ୍ୟ ଗ୍ରହଣ ସକାଶେ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନୂଆ ଚିନ୍ତାଧାରା ଗୁଡ଼ିକ ଉପରେ ସକାରାତ୍ମକ ସମାଲୋଚନାକୁ ସ୍ୱାଗତ କରିଛନ୍ତି କିନ୍ତୁ କ୍ରମାନ୍ୱୟରେ ପ୍ରତିବନ୍ଧକ ସୃଷ୍ଟି କରାଯିବା ଦ୍ୱାରା କୃଷକମାନଙ୍କୁ ମିଳିବାକୁ ଥିବା ଅଧିକାର ଓ ସୁବିଧାରୁ ସେମାନେ ବଞ୍ଚିତ ହେବେ ବୋଲି ସେ ସତର୍କ କରାଇଛନ୍ତି କୃଷି ମନ୍ତ୍ରୀ ଓ କୃଷକ ସଂଘ ଗୁଡ଼ିକ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଅଚଳାବସ୍ଥାର ଦୂରୀକରଣ ପାଇଁ ଅଧିକ କଥାବାର୍ତ୍ତା ସକାଶେ ସରକାର ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନ ସ୍ଥାନରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ପିଲାମାନେ ଥିବାରୁ ଏହା ଉପରେ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରି ସେମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୂଷକମାନେ ବିଶେଷ କରି ପଞ୍ଜାବର କୃଷକମାନେ ଆନ୍ଦୋଳନ ଯୋଗୁଁ ବିଭ୍ରାନ୍ତ ହେଉଛନ୍ତି ସେମାନଙ୍କର ବଳୀଦାନ ଓ ସାହସର ଉଲ୍ଲେଖ କରି ସେ କହିଛନ୍ତି ଦେଶ ପଞ୍ଜାବର ଜନସାଧାରଣ ଓ କୃଷକମାନଙ୍କୁ ସର୍ବଦା ସମ୍ମାନ ଦେଇଆସିଛି ଆନ୍ଦୋଳନକୁ ଉସକାଉଥିବା ନେତାମାନଙ୍କର ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି କିଛି ଲୋକ କେବଳ ଆନ୍ଦୋଳନ ହେଉ ବୋଲି ଚାହୁଁଛନ୍ତି କୋବିଡ୍ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ ଏହାର ମୁକାବିଲାରେ ସମସ୍ତଙ୍କର ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବିଦେଶୀ ପୁଞ୍ଜିନିବେଶ ଐତିହାସିକ ସ୍ତର ଛୁଇଁଛି ଯେତେବେଳେ କି ଅନ୍ୟ ଦେଶ ଗୁଡ଼ିକ କୋବିଡ୍ ସଂକ୍ରମଣ ସହ ଜୁଝୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସମ୍ମୁଖରେ ଦେଖାଦେଇଥିବା ଚ୍ୟାଲେଞ୍ଜ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଅଧିକ ଶକ୍ତି ଯୋଗାଇଛି

ଦେଶରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ ହେଉଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଭାରତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ପ୍ରତିଷେଧକ ଯୋଗାଉଛି ଉତ୍ତରାଖଣ୍ଡ ରେସ୍କ୍ୟୁ ଅପରେସନ୍ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନ ସୁଡ଼ଙ୍ଗରେ ଅଟକି ରହିଥିବା ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ବ୍ୟାପକ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଗତ ରବିବାର ଦିନ ସେଠାରେ ହଠାତ୍ ବନ୍ୟା ଆସିଥିଲା

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ୍ ଚାମୋଲିଠାରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଗତ ରାତିରେ ସେ ରାଜ୍ୟର ବରିଷ୍ଠ ଅଫିସରମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ଋଷିଗଙ୍ଗା ନଦୀରେ ହଠାତ୍ ବନ୍ୟା ଆସି ଚାମୋଲି ଜିଲ୍ଲାର ରେନି ଗ୍ରାମଠାରେ ନାହିଁନଥିବା କ୍ଷତି ଘଟାଇଛି ଏହି ବନ୍ୟା ଯୋଗୁଁ ଋଷିଗଙ୍ଗା ଓ ତପୋବନ ବିଦ୍ୟୁତ୍ପ୍ରକଳ୍ପଗୁଡ଼ିକ ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି